ସେ କହିଛନ୍ତି ଚଳିତ ଟିକାକରଣ ପର୍ଯ୍ୟାୟରେ ଅଧିକ ଟିକାକରଣ କରିବାର ଆବଶ୍ୟକତା ରହିଛି

ଏଥିପାଇଁ ଶିକ୍ଷକମାନଙ୍କର ଅଭାବ ରହିବ ନାହିଁ ବୋଲି ସ୍କୁଲ୍ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସ୍ୱଷ୍ କରାଯାଇଛି ଦକ୍ଷ ପ୍ରାଥମିକ ସ୍କୁଲ୍ ଶିଷକଙ୍କୁ ଏହିସବୁ ଶ୍ରେଶୀରେ ଶିଷାଦାନ ପାଇଁ ନିୟୋଜିତ କରିବାକୁ ଜିଲ୍ଲା ଶିକ୍ଷା ଅଧିକାରୀ ଓ ବ୍ଲକ୍ ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି

ତେବେ ଆଗକୁ ରବିବାର ବିଦ୍ୟାଳୟ ବନ୍ଦ୍ ରହିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତୀ ସମୀର ରଞ୍ଞନ ଦାସ କହିଛନ୍ତି

ଜୀବନ୍ତ ଠାକୁର ରହୁଥିବା ଶ୍ରୀକଗନ୍ନାଥ ମନ୍ଦିରକୁ ସ୍କାରକୀ ଭାବେ ବିବେଚନା କରିବା ଘୋର ଅପମାନ ବୋଲି ସେବାୟତମାନେ ଅଭିଯୋଗ କରିଛନ୍ତି

ଆୟୋଜିତ ବୈଠକରେ ଗୁଇନ୍ଦା ବିଭାଗ ନିର୍ଦ୍ଦେଶକ ଆର୍ପି ଶର୍ମା ଦକ୍ଷିଣାଞଳ ରେଞର ସମସ୍ତ ଏସ୍ପି ଡିଆଇଜିଙ୍କ ସମେତ ଅପରେସନ ଆଇଜି ପ୍ରମୁଖ ଉପସ୍ଥିତ ଥିଲେ

ତେବେ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ନୀତିକାନ୍ତି ଯଥାବିଧି ଜାରି ରହିଛି ଆସନ୍ତାକାଲିଠାରୁ ପୁଣିଥରେ ଭକ୍ତମାନେ ଶ୍ରୀଜୀଉଙ୍କ ଦର୍ଶନ କରିପାରିବେ

ଜିଲ୍ଲା ମୁଖ୍ୟ ଚିକିହା ଅଧିକାରୀ ଡାକ୍ତର ଦିଲ୍ଲୀପ ପଣ୍ଢାଙ୍କ ଅଧ୍ଧକ୍ଷତାରେ ଅନୁଷିତ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଡାକ୍ତର ରମେଶ ଚନ୍ର ସ୍ୱାଇଁ ଓ ଡାକ୍ତର ପ୍ରଦୀପ ଗୁରୁ ପ୍ରମୁଖ ମହିଳା ସ୍ୱାସ୍ଥ୍ୟକର୍ମୀ ଏବଂ ଆଶାକର୍ମୀମାନଙ୍କୁ କୃମି ଔଷଧ ଖୁଆଇବାର ନିୟମ ଓ ବ୍ୟବସ୍ରା ସଂପର୍କରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ